ତେବେ ଏହାପୂର୍ବରୁ ଟିମ୍ ଅଧିକାରୀମାନେ କେନ୍ଦ ପେଟ୍ରୋଲିୟମ ମନ୍ତୀଙ୍କ ସହିତ ଆଲୋଚନା କରିଥିଲେ ଆମ ଗାଁ ଆମ ବିକାଶ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ସୁବର୍ଶ୍ୱପୁର କିଲ୍ଲାର ବୀରମହାରାଜପୁରଠାରେ ଅନୁଷ୍ଷିତ ହୋଇଯାଇଛି

ତେବେ ଅନଶନକାରୀଙ୍ଙ ମଧ୍ଧରୁ ଜଶଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେବାଯୋଗୁଁ ତାଙ୍କୁ ପଦ୍କପୁର ଡ଼ାକ୍ତରଖାନାରେ ଭର୍ତି କରାଯାଇଛି

ଗତକାଲି ନୟାପଲ୍କୀ ନୀଳକଣେଶ୍ୱର ମନ୍ଦିର ସନ୍ଦିକଟ କେତେକ ବେଆଇନ୍ ନିର୍ମାଣକୁ ଭଙ୍ଗାଯାଇଥିଲା

ଏହି ଘଟଣାକୁ ନେଇ ସେଠାରେ ଉତ୍ତେକନା ପ୍ରକାଶ ପାଇଥିଲା ଉତ୍ୟକ୍ତ ଲୋକେ ମୃତଦେହ ରାସ୍ତା ଉପରେ ରଖି ବରଗଡ଼ ରାୟଗଡ଼ ରାସ୍ତା ଅବରୋଧ କରିଥିଲେ

ମୃତଦେହ ଉଦ୍ଧାର ଜଗତ୍ସିଂହପୁର ଜିଲ୍ଲାର ଭୁତମୁଖାଇ ପୋଲ ଉପରୁ ମହାନଦୀକୁ ଖସିପଡିଥିବା ଟ୍ରକ୍ ଓ ଚାଳକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି ଗତ ଶନିବାର ଦିନ ପାରାଦ୍ୱୀପରୁ ଚଣ୍ଣିଖୋଲ ଅଭିମୁଖେ ଯାଉଥିବା ଏକ ଟ୍ରକ୍ ଭାରସାମ୍ୟ ହରାଇ ମହାନଦୀ ପୋଲ ଉପରୁ ନଦୀକୁ ଖସି ପଡିଥିଲା